ରାକ୍ୟର ବିଭିନ୍ନ ପ୍ରାନ୍ତରରେ ମଧା ଏହି ଅବସରରେ ସ୍ୱତନ୍ତ କାର୍ଯ୍ୟକ୍ରମମାନ ଆୟୋକିତ ହେଉଛି

ସେହିପରି ରାଜ୍ୟର ବିଭିନ୍ ପର୍ଯ୍ୟଟନସ୍କଳୀରେ ଆଜି ଭିଡ଼ ଦେଖବାକୁ ମିଳିଛି

ଏହି ଦୃଢ଼ ବିଶ୍ୱାସ ସହିତ ସାଢ଼େ ଚାରିକୋଟି ଓଡ଼ିଆ ଭାଇଭଉଣୀମାନଙ୍କୁ ନବବର୍ଷର ଅଭିନନ୍ଦନ ଜଶାଇଛନ୍ତି

ଦଳଦଳ ହୋଇ ଲୋକମାନେ ଭୋଜିଭାତ କରୁଛନ୍ତି

ଆଜିଠାରୁ ଟେଲିଭିଜନ ସିନେମା ଟିକେଟ୍ ଏବଂ ସ୍କ୍ରିନ୍ ମନିଟର ପାଓ୍ବାର ବ୍ୟାଙ୍କ ମାର୍ବଲ ଇଟା ଆଦି ସାମଗ୍ରୀର ସଂଶୋଧିତ ମିଲ୍ୟ ଲାଗୁ ହୋଇଛି

ଶ୍ରୀ ଦାସ ଅର୍ଥନୀତି ଏବଂ ଆଇନରେ ସ୍ୱାତ୍ତକ ଡିଗ୍ରୀ ହାସଲ କରିଛନ୍ତି

ଏହି ଶିବିରରେ ଅତିଥି ଭାବରେ ଡେପୁଟି କମାଣ୍ଡାଣ୍କ ସୋମନାଥ ସେଠୀ ଯୋଗ ଦେଇଥିଲେ

ଝୁଖୁରା ବ୍ଲକ ଅଫିସ୍ ପାଖରେ ଥିବା ଆଯ୍ ବଗିଚାରେ ହାତୀପଲ ବୁଲ୍ବଥିବା ଦେଖିବାକୁ ମିଳିଛି ଆକି ସକାଳେ ବାଲିବନ୍ଧ ପଟୁ ହାତୀମାନେ ଆସି ଆୟ ବଗିଚାରେ ଅଛନ୍ତି